ଆଜି ବିଶ୍ୱ ମାନବାଧ୍କାର ଦିବସ

ଏହି ଲୋକମାନେ ପାକିସ୍ତାନ ବଂଲାଦେଶ ଓ ଆଫଗାନିସ୍ତାନରୁ ଭାରତକୁ ଆସିଥିଲେ ସେଠାରେ ସେମାନଙ୍ଙ ପ୍ରତି ଅତ୍ୟାଚାର ହୋଇଥିବାରୁ ସେମାନେ ଭାରତରେ ଶରଶ ନେଇଥିଲେ

' ସଂପ୍ରତି ବିଶ୍ୱର ବିଭିନ୍ନ ସ୍ରାନରେ ମାନବାଧିକାରର ଖୋଲା ଉଲ୍ଲଘନ ହେଉଛି କୋଟି କୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି

ତେଣୁ ଏନେଇ ସଚେତନତା ସୃଷ୍କି କରିବା ଆକିର ଦିବସର ମୁଳ ଉଦ୍ଦେଶ୍ୟ ଏହି ଅବସରରେ ରାକ୍ୟର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି

ଅଭିମନ୍ଧୁ ପଣ୍ଢା ନାମକ ଏହି ସୂଚନା ଅଧିକାର କର୍ମୀ ନିଜ ଘର ସାମ୍ନାରେ ଠିଆ ହୋଇଥିବାବେଳେ ତାଙ୍କୁ ଦୁର୍ବୂର୍ଉମାନେ ଗୁଳିମାଡ଼ କରିଥିଲେ

ସେହିପରି 'ଭିଜାମାଟିର ସ୍ୱର୍ଗ' ପାଇଁ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ

ବରିଷ ଅଭିନେତା ମିହିର ଦାସ ଶ୍ରେଷ ଅଭିନେତା ଓ ଅର୍ଚ୍ଚତା ସାହୁ ଶ୍ରେଷ୍ଷ ଅଭିନେତ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି